କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ଏହାର ଆଞ୍ଚଳିକ ଭାଷାନ୍ତର ପ୍ରସାରଣ କରିବ

ରାକ୍ୟ ସ୍ୱତନ୍ତ ରିଲିଫ୍ କମିଶନଙ୍କ ପକ୍ଷରୁ ସମସ୍ତ କିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଏହି ଗାଇଡ୍ ଲାଇନ୍ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି

ଶବ ସଂସ୍କାର ପରେ ପରିବାର ଲୋକେ ଚାହିଁଲେ ଚିତାଭସ୍କ ନେଇପାରିବେ